ଏଥିରେ ସେ ସମ୍ତଙ୍କର ସହଯୋଗ କାମନା କରିଛନ୍ତି

ଏହି ଅବସରରେ ଆୟୋଜିତ ବିଭିନ୍ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତୀ ପୁରସ୍କୃତ କରିଥିଲେ

ତହସିଲଦାର ସଂପ୍ନକ୍ତ ଥାନା ଅଧିକାରୀ ଓ ରାଜସ୍ୱ ବିଭାଗର ଏକ ଦଳ ସେହି ଅଞ୍ଚଳ ଗସ୍ତ କରି ସୀମା ଚିହୁଟ କରିବା ସହ ସେଠାରେ ଲାଲ୍ପତାକା ପୋତିଛନ୍ତି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

ଓପିଏସ୍ଇ ଜରିଆରେ ଶିକ୍ଷକ ଚୟନ କରାଯିବ

ଅନ୍ୟ ଜଶେ ଗୁରୁତର ଆହତ ହୋଇଛନ୍ତି